ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ଗତକାଲି ଲକ୍ଡାଉନ୍ର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ ମହାପାତ୍ର ଏହା କହିଛନ୍ତି ଲକ୍ଡାଉନ୍ ସମୟରେ ଟିକାକରଣ ସ୍ୱାସ୍ଥ୍ୟ ସେବା କୋଭିଡ୍ ପରୀକ୍ଷା ଓ ଜରୁରୀ ସେବା ସହ ସମ୍ମକ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଏକ ଇସ୍ତାହାରରେ କୁହାଯାଇଛି

ପଞିକୃତ ହୋଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ ଆଗରେ ଅଯଥା ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି

ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ବେଆଇନ୍ ମହଜୁଦ ଉପରେ ନକର ରଖିବ